ପୂର୍ବରୁ ଲୋକମାନେ ବ୍ୟାଙ୍କ୍ ସେବା ପାଇବା ପାଇଁ ବହୁ ଅସୁବିଧାର ସମ୍ମଖୀନ ହେଉଥିଲେ କିନ୍ତୁ ଆକି ବ୍ୟାଙ୍କ୍ ନିକଟତର ହେବା ପରେ ଲୋକମାନଙ୍କୁ ସହଜ ଓ ଅନାୟାସରେ ଋଣ ଆଦି ସୁବିଧା ମିଳିପାରୁଛି ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି

ହାଇକୋର୍ଟ ବାର୍ ଆସୋସିଏସନ୍ରେ ଆଜି ଅନୁଷ୍ପିତ ସାଧାରଣ ପରିଷଦ ବୈଠକରେ ଏହି ନିଷ୍ବଭି ନିଆଯାଇଛି

ବାର୍ ଆସୋସିଏସନ୍ରୁ ଇସ୍ତଫା ଦେଇଥିବା ଉପସଭାପତିଙ୍କ ଇସ୍ତଫାପତ୍ରକୁ ଆକି ସାଧାରଣ ପରିଷଦ ବୈଠକର ଗ୍ରହଶ କରିନିଆଯାଇଛି

ଦୁଇ ଦିନ ଧରି ଅନୁଷ୍ଷିତ ହେଉଥିବା ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଭାରତୀୟ ହକି ଦଳର ପ୍ରବ୍ବତନ ଅଧିନାୟକ ଧନରାଜ ପିଲେ ଆଥ୍ଲେଟ୍ ବେନ୍ ଜନ୍ସନ୍ଙ ଭଳି କ୍ରୀଡ଼ା ପ୍ରତିଭା ରାଜଧାନୀରେ ପହଞିଛନ୍ତି

ଓ କକ୍କାମାଳ ବ୍ଲକର ବିଭିନ୍ନ ଅଅଳରେ ଏଭଳି ପରିସ୍ରିତି ଦେଖ୍ବାକୁ ମିଳିଛି

ଚକଡା ରୋଗ ଦ୍ୱାରାଧାନଗଛ ଫଳ ଧରିବା ପୂର୍ବରୁ ଗଛ ଶୁଖ୍ ପାଳ ହୋଇଯାଉଛି କୃଷି ବିଭାଗ ଅଧିକାରୀମାନେ ମଧ୍ଧ କୌଶସି ସହାୟତା କର୍ନନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ପ୍ରଶାସନ ଯଥାଶୀଘ୍ର ପଦକ୍ଷେପ ଗ୍ରହଶ ନକଲେ ହଜାର ହଜାର ଚାଷୀ କ୍ଷତିଗ୍ରସ୍ତ ହେବା ଆଶଙ୍କା ଦେଖାଦେଇଛି

ଚାର ଦୁର୍ନୀତି ଓ ପ୍ରିୟାପ୍ରୀତି ତୋଷଣ ବିରୋଧରେ କିଲ୍ଲା ବିଜେପି ପକ୍ଷରୁ ବ୍ଲକ୍ ଘେରାଉ କରାଯାଇଛି